କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ଧରି ସେ ଭୁବନେଶ୍ୱରର ଏକ ଘରୋଇ ଚିକସ୍

ଜିଲ୍ଲା ରିଟର୍ଭିଂ ଅଫିସରଙ୍କ ରିପୋର୍ଟ ମିଳିବା ପରେ ଏ ଦିଗରେ ପଦକ୍ଷେପ ନିଆଯିବ

ସମ୍ୟଲପୁରରେ କୋଭିଡ୍ ସ୍ଥିତିର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସ୍ଟଚନା ଦେଇଛନ୍ତି ସୁନ୍ଦରଗଡ଼ କିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥବାରୁ ସ୍ଥିତି ସମୀକ୍ଷା କରିବାପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ ଅଧିକାରୀମାନେ ରାଉରକେଲା ଗସ୍ତ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ

ସେଠାରେ କରୋନା ରୋଗୀଙ୍କୁ ଚିକିହାପାଇଁ ଭର୍ତି କରାଯାଇଛି ବୋଲି ଆମ ସମ୍ୟାଦଦାତା ଜଣାଇଛନ୍ତି